ଦିଲ୍ଲୀର ସମସ୍ତ ସରକାରୀ ହସ୍କିଟାଲକୁ ପୃଥକ ୱାର୍ଡ୍ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ହର୍ଷବର୍ଦ୍ଧନ କରୋନା କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଆନ୍ତର୍ଜାତିକ ବିମାନଗୁଡ଼ିକରେ ଆସୁଥିବା ଯାତ୍ରୀମାନଙ୍କର ସାର୍ବଜନୀନ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସରକାର ନିଷ୍ପଭି ନେଇଛନ୍ତି

ପରିସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀର ସମସ୍ତ ସରକାରୀ ହସ୍କିଟାଲକୁ ପୃଥକ ୱାର୍ଡ୍ ସ୍ଥାପନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ସେ କହିଛନ୍ତି ଆଜି ମନ୍ତ୍ରୀମାନଙ୍କର ଏକ ଗୋଷ୍ଠିର ବୈଠକ ବସି ପରିସ୍ଥିତିକୁ ସମୀକ୍ଷା କରାଯିବାର କାର୍ଯ୍ୟସ୍ଟଚୀ ଥିଲା

ସେ କହିଛନ୍ତି ଇରାନ୍ ସରକାର ଯଦି ସହଯୋଗ କରିବେ ସେଠାରେ ମଧ୍ୟ ଭୂତାଣୁ ସଂକ୍ରମଣ ପରୀକ୍ଷା ପାଇଁ ଏକ କେନ୍ଦ୍ର ଖୋଲାଯାଇ ପାରିବ ଏହାଦ୍ୱାରା ସେଠାରେ ଥିବା ଭାରତୀୟମାନଙ୍କର ପୁଙ୍ଗାନୁପୁଙ୍ଗ ଯାଞ୍ଚ କରାଯାଇ ସେମାନଙ୍କୁ ସ୍ୱଦେଶ ଆଣିବାରେ ସହାୟତା ମିଳିବ ମନ୍ତ୍ରୀ କହିଛନ୍ତି ଜଣେ ବୈଜ୍ଞାନିକଙ୍କୁ ଇରାନ୍ ପଠାଯାଇଛି ଓ ଆଜି ଆଉ ତିନି ଜଣ ବୈଜ୍ଞାନିକ ସେଠାକୁ ଯିବେ

ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସେ ଦୃଷ୍ଟିରୁ ଚଳିତ ବର୍ଷ ସେ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବିଜେପି ସଭାପତି ଜେପି ନଡ୍ରା କହିଛନ୍ତି ସେ ମଧ୍ୟ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କିୟା ହୋଲି ମିଳନ କାର୍ଯ୍ୟକ୍ରମର ଆୟୋଜନ କରିବେ ନାହିଁ ଶ୍ରୀ ନଡ଼ୁ କହିଛନ୍ତି ସମଗ୍ର ବିଶ୍ୱ କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ସଂଗ୍ରାମ ଚଳାଇଛି ଓ ବିଶ୍ୱର ଡାକ୍ତରୀ ସମ୍ପ୍ରଦାୟ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସମ୍ମିଳୀତ ଉଦ୍ୟମ ଚଳାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଚଳିତ ବର୍ଷ କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍କଭି ନେଇଛନ୍ତି କୌଣସି ସ୍ଥାନରେ ବହ୍ର ସଂଖ୍ୟାରେ ଏକତ୍ରିତ ନ ହେବା ଓ ନିଜ ନିଜର ପରିବାରର ସଦସ୍ୟମାନଙ୍କର ଯତ୍ନ ନେବାକୁ ସେ ସର୍ବସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଡୁକ୍ ଆଣ୍ଡ ଡୋଣ୍ଟସ୍ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ'ଣ କରାଯିବା ଉଚିତ୍ ଓ କ'ଣ କରାଯିବା ଉଚିତ୍ ନୁହେଁ ସେ ସଂକ୍ରାନ୍ତରେ ଏକ ପରାମର୍ଶ ସ୍ନଚୀ ପ୍ରକାଶ କରିଛି ଲୋକମାନଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ସେମାନଙ୍କୁ ବାରମ୍ଭାର ସାବୁନରେ ହାତ ଧୋଇବା ପାଇଁ କୁହାଯାଉଛି ହାତ ମଇଳା ଦେଖାଯିବା ସମୟରେ ଏହାକୁ ପାଇପ ପାଣିରେ ସାବୁନରେ ଭଲ ଭାବେ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି ହାତ ମଇଳା ଦେଖାଯାଉ ନ ଥିବା ସ୍ଥଳେ ସାନିଟାଇଜର ବ୍ୟବହାର କରାଯାଇ ପାରିବ ବ୍ୟବହାର କରାଯାଇଥିବା ଟିସୁ ପେପର ଗୁଡ଼ିକୁ ତୁରନ୍ତ ଡଷ୍ଟବିନ୍ରେ ପକାଇବା ଓ ଛିଙ୍କିବା ଏବଂ କାଶିବା ସମୟରେ ନିକର ମୁହଁକୁ ଆବୃତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଅସୁସ୍ଥତା ଅନୁଭବ କରିବା ସ୍ଥଳେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ଖଙ୍କାର ନ ପକାଇବାକୁ ପରାମର୍ଶ ଦିଆଯାଇ କାଶୁଥିବା କିମ୍ବା ଜ୍ୱର ହୋଇଥିବା ଲୋକଙ୍କଠାରୁ ଦୂରରେ ରହିବାକୁ କୁହାଯାଇଛି କୌଣସି ଜୀବଜନ୍ତୁଙ୍କୁ ନ ଛୁଇଁବା ଓ ରନ୍ଧା ହୋଇ ନଥିବା ମାଂସ ସଂସ୍କର୍ଶରେ ନ ଆସିବାକୁ ମଧ୍ୟ କୁହାଯାଇଛି ଫାର୍ମ ଜୀବନ୍ତ କୀବଜନ୍ତୁ ବଜାର ଓ ଖାଦ୍ୟ ପାଇଁ ବ୍ୟବହୃତ ଜୀବଜନ୍ତୁ ଗୁଡ଼ିକୁ ମରାଯାଉଥିବା ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ଗଭ୍ ଆଡଭାଇଜରି ସରକାର ଇଟାଲୀ ଇରାନ୍ ଦକ୍ଷିଣ କୋରିଆ ଓ କାପାନ୍ର ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ବିଜା ଓ ଇ ବିଜାଗୁଡ଼ିକୁ ରଦ୍ଦ କରିଦେଇଛନ୍ତି ଏକ ସଂଶୋଧିତ ଗସ୍ତ ପରାମର୍ଶ ସୂଚୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁମାନଙ୍କୁ ବାଧ୍ୟ ହୋଇ ଭାରତକୁ ଗସ୍ତ କରିବାକୁ ପଡୁଛି ସେମାନଙ୍କୁ ନିକଟସ୍ଥ ଭାରତୀୟ ଦୂତାବାସ କିମ୍ବା ବାଶିଜ୍ୟ ଦୂତାବାସଠାରୁ ବିଜା ସଂଗ୍ରହ କରିବାକୁ ପଡ଼ିବ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହବର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ କନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସରକାର ସମ୍ପର୍ଷ ରୂପେ ପ୍ରସ୍ତୁତ ଅଛନ୍ତି ଓ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ପରିସ୍ଥିତିର ଅହରହ ତଦାରଖ କରୁଛନ୍ତି ସରକାର ଏଥିପାଇଁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରିଛନ୍ତି

ଏଥିପାଇଁ ଏକ ଇ ମେଲ୍ ମଧ୍ୟ ସ୍ଥାପନ କରାଯାଇଛି

ଲୋକମାନେ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତରେ ଏହା ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବେ ଓଭରଅଲ୍ ପାର୍ଲାମେଣ୍ଟ ଆଡଜର୍ଣ୍ଣ ଦିଲ୍ଲୀ ହିଂସାକାଣ୍ଡ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିରୋଧୀ ଦଳମାନେ ଅଡିବସିବାରୁ କ୍ରମାନ୍ୱୟରେ ତୃତୀୟ ଦିନ ପାଇଁ ପାର୍ଲାମେଣ୍ଟର ଉଭୟସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା

ଏହା ପରେ ସଭାକୁ ସମଗ୍ର ଦିନ ପାଇଁ ମୁଲତବି ରଖାଯାଇଥିଲା ପୂର୍ବରୁ ଆଜି ସକାଳେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ କଂଗ୍ରେସ ଟିଏମ୍ସି ଡିଏମ୍କେ ଏସ୍ପି ବିଏସ୍ପି ବାମପଚ୍ଛା ଦଳ ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ସଦସ୍ୟ ପ୍ଲାକାର୍ଡମାନ ପ୍ରଦର୍ଶନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ସରକାର ହୋଲି ପରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି ଓ ସ୍କୋଗାନ୍ ଦେବା ଜାରି ରଖିଛନ୍ତି ଲୋକସଭା ବାଚସ୍କତି ଓ ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ଦଳ ସଦସ୍ୟମାନଙ୍କୁ ବୁଝାଇବାରେ କରିଥିବା ଉଦ୍ୟମ ବ୍ୟର୍ଥ ହେବା ପରେ ଦୁଇ ସଭାକୁ ପ୍ରଥମେ ମଧ୍ୟାହ୍ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା

ସେ କହିଥିଲେ ହୋଲି ପରେ ସଭାରେ ଏହା ଉପରେ ଆଲୋଚନା କରାଯିବ ଶ୍ରୀ ନାଇଡ଼ୁ କହିଛନ୍ତି ସେ ରାଜ୍ୟସଭା ନେତାଙ୍କ ସହ ଏ ସମ୍ଭନ୍ଧୀୟ ଆଇନ୍ ବିଷୟରେ ଆଲୋଚନା କରିବେ ଯାହା ଫଳରେ ଏ ବିଷୟ ଉପରେ ସଭାରେ ବିତର୍କ ହୋଇପାରିବ କିନ୍ତୁ କଂଗ୍ରେସ ବାମପନ୍ଥୀ ଦଳ ଡିଏମ୍କେ ଏସ୍ପି ବିଏସ୍ପି ଟିଏମ୍ସି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ଅଧ୍ୟକ୍କ ରାୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ସଭାରେ ପାଟିତ୍ରୁଣ୍ଡ ଜାରି ରହିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବି ରଖାଯାଇଥିଲା କ୍ୟାବିନେଟ୍ ଏଫ୍ଡିଆଇ କେନ୍ଦ୍ର କ୍ୟାବିନେଟ୍ ବେସାମରିକ ବିମାନ ଚଳାଚଳ ସଂକ୍ରାନ୍ତ ଏଫ୍ଡିଆଇ ନୀତିକୁ ଅନୁମୋଦନ କରିଛି ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏଫ୍ଡିଆଇ ନୀତିରେ ସଂଶୋଧନ କରାଯାଇ ଏୟାର୍ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ପ୍ରଦାନ କରାଯାଇଛି

ସେ କହିଛନ୍ତି ଏଫ୍ଡିଆଇ କ୍ଷେତ୍ରରେ ଭାରତ ବିଶ୍ୱର ସବୁଠୁ ସୁଗମ ରାଷ୍ଟ୍ର ହୋଇପାରିଛି

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି ଆଇନ୍ ଅନୁସାରେ ଅପରାଧ ଦୂର କରିବାକୁ ଅଗ୍ରାଧିକାର ଦିଆଯିବ ଓ ଏହି ବିଲ୍ ଆଇନ୍କାନୁନ ପାଳନ କର୍ତ୍ରିଥିବା ଉଦ୍ୟୋଗଗୁଡ଼ିକ ପାଇଁ କାର୍ଯ୍ୟ ସହଜ କରିବ